ମର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି ଭୁବନେଶ୍ୱରଠାରେ ଅନୁଷିତ ଏକ ସାମ୍ଭାଦିକ ସ୍ମିଳନୀରେ ସେ କହିଛନ୍ତି ଯେ ଟଙ୍କିକିଆ ଚାଉଳ କହି ମୁଖ୍ୟମନ୍ତୀ ରାଜ୍ୟବାସୀଙ୍କୁ ଭ୍ରଆଁ ବୁଲାଉଥିଲେ

ତେବେ ଅଭିଜିତଙ୍କ ଓକିଲ ତାଙ୍କ ପାଇଁ ଆଉ ରିଭ୍ୟୁ ପିଟିସନ ଦାଖଲ କରିବେ ନାହିଁ ବୋଲି ଗତକାଲି ସ୍ୱଷ୍ କରିଛନ୍ତି ସେହିଭଳି ତଦନ୍ତରେ ଅଭିଜିତ୍ ଆୟାର ସମ୍ଠ ପ୍ରକାର ସହଯୋଗ କରିବେ ବୋଲି ସେ ସ୍ୱଷ୍କ କରିଛନ୍ତି

ସେ ଦୃଷ୍ଟିରୁ ବିଭିନ୍ନ ସ୍ଚାନରେ ଛାତ୍ର ଅଶାନ୍ତି ଦେଖାଦେଇଥିବା ଖବର ଆମର ହସ୍ତଗତ ହୋଇଛି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଓରାମ କହିଲେ ଯେ ଏଭଳି ମେଳା ଦ୍ୱାରା ଗ୍ରାମାଞ୍ଞଳର କାରିଗର ସ୍ୱୟଂ ସହାୟକ ଗୋଷୀ ଏବଂ ବିଭିନ୍ନ ସଂସ୍ରାମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷ ଗୁଡିକ ଲୋକଲୋଚନକୁ ଆଶିବାରେ ସହାୟକ ହୋଇପାର୍ବଛି